ଆମ ସମ୍ଭାଦଦାତା ଜଣାଇଛନ୍ତି କୋଭିଡ୍ ସଂକ୍ରମଣ ଯୋଗୁଁ ଦେଶ ଏକ ଅତି ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି ଏହି ପରିସ୍ଥିତିର ଫଳପ୍ରଦ ମୁକାବିଲା ପାଇଁ ସରକାର ପରୀକ୍ଷା ଚିହ୍ରଟ ଚିକିତ୍ସା ରଣକୌଶଳ ଗ୍ରହଣ କରିଛନ୍ତି ଏହାଦ୍ୱାରା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଭ୍ରତାଣୁ ସଂକ୍ରମଣକୁ ରୋକାଯାଇ ପାରୁଛି କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଦେଶରେ ପରୀକ୍ଷା ପାଇଁ ଆବଶ୍ୟକ ସରଞ୍ଜାମଗୁଡ଼ିକର ଉତ୍ପାଦନ କରିବାକୁ ସରକାର ଦେଶୀୟ କମ୍ପାନୀମାନଙ୍କୁ ଉସାହିତ କରି ଆସୁଛନ୍ତି ଗତ ଜାନୁଆରୀ ମାସରେ ଦେଶରେ କେବଳ ଗୋଟିଏ ମାତ୍ର ନମୁନା ପରୀକ୍ଷାଗାର ଥିଲା ସେହି ନମୁନା ପରୀକ୍ଷାଗାରଟି ପୁଣେ ସ୍ଥିତ ଜାତୀୟ ଭୂତାଣୁ ଅଧ୍ୟୟନ ପ୍ରତିଷ୍ଠାନରେ ଥିଲା

ଆଇସିଏମ୍ଆର୍ ପ୍ରତିଦିନ ନୂଆ ନୂଆ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ଲାଗି ଅନୁମତି ଦେଉଛି

ଭାରତ ଉଚ୍ଚମାନର ଶସ୍ତା ମୂଲ୍ୟରେ ଉପଲହ୍ଧ ପରୀକ୍ଷା ସରଞ୍ଜାମ ଉତ୍ପାଦନ କରୁଛି ଏହାଦ୍ୱାରା ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପରୀକ୍ଷା ସରଞ୍ଜାମ ଶସ୍ତାରେ ଉତ୍ପାଦନ ହୋଇପାରୁଛି ଏଗୁଡ଼ିକୁ ଆମଦାନୀ କରିବା ବାବଦରେ ବହୁତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲା ତେବେ ଏତେସବୁ ସୁବିଧା ମଧ୍ୟରେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କ ପାଇଁ ନମୁନା ପରୀକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି ଦେଶର ବିଭିନ୍ନ ଭାଗରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରିବା ଲାଗି ଅତିରିକ୍ତ ପରୀକ୍ଷା ପଦ୍ଧତି ଗୁଡ଼ିକର ବ୍ୟବହାର ସକାଶେ ଆଇସିଏମ୍ଆର୍ ସୁପାରିଶ କରିଛି

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ଶିକ୍ଷାନୁଷ୍ଠାନଗୁଡ଼ିକର ଚଳିତ ଶିକ୍ଷାବର୍ଷର ବାର୍ଷିକ ପରୀକ୍ଷାଗୁଡ଼ିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁମୋଦିତ ଏସ୍ଓପି ଅନ୍ୟୁଯାୟୀ ଆସନ୍ତା ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ପରିଚାଳନା କରିବାକୁ ନିଷ୍ପତ୍ତି କରିଛି

କୌଣସି କାରଣରୁ ଶେଷବର୍ଷର ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନପାରିଲେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥା କରାଯିବ

ଫରେନ୍ ସେକ୍ରେଟାରୀ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକରୁ ମୁକାବିଲା କରିବାରେ ଭାରତ ସକ୍ରିୟତାର ସହ କାର୍ଯ୍ୟ କରୁଛି ଆତ୍ମନିର୍ଭର ଭାରତ ଅଭିଯାନର କାର୍ଯ୍ୟକାରିତା ସଂକ୍ରାନ୍ତରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ ଉଦ୍ଦେଶ୍ୟରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଲୋକମାନଙ୍କର ଜୀବନ ରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଆସୁଛନ୍ତି ସେ କହିଛନ୍ତି ଦେଶରେ ଯଦିଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ତେବେ ଭାରତ ବିଶ୍ୱର ଅନେକ ଦେଶ ତୁଳନାରେ ଅଧିକ ସଫଳତା ହାସଲ କରିଛି ଭାରତରେ କରୋନା ମୃତ୍ୟୁହାର ସବୁଠାରୁ କମ୍ ରହିଥିବା ବେଳେ ସଂକ୍ରମିତମାନଙ୍କର ଆରୋଗ୍ୟ ହାର ଯତେଷ୍ଟ ଅଧିକ ରହିଛି ସେ କହିଛନ୍ତି ଗତ କିଛିମାସ ଧରି ସରକାର ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଉଲ୍ଲ୍ଫେଖନୀୟ ଉନ୍ନତି ଆଣିଛନ୍ତି ବୈଦେଶିକ ସଚିବ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟର ମୁକାବିଲା କରିବା ଓ ଅର୍ଥନୀତିକୁ ପୁନର୍ବାର ପ୍ରଗତି ପଥରେ ଆଗେଇ ନେବା ଲାଗି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ଭଳି ଏକ ଉନ୍ନତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି

ଏହି ଅର୍ଥ ଅର୍ଥନୀତିକୁ ପୁନର୍ବାର ପ୍ରଗତି ପଥରେ ଆଗେଇ ନେବା ସହ ସମାଜର ଗରିବବର୍ଗର ଲୋକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବ ବୈଦେଶିକ ସଚିବ କହିଛନ୍ତି ଆଇସିଏଆଇ ଭଳି ଶିଳ୍ପସଂଘଗୁଡ଼ିକ ଆମ ଅର୍ଥନୈତିକ ନୀତିର ଗୁରୁତ୍ୱପୂର୍ଣ୍ଣ ଅଶ ହୋଇ ରହିଛନ୍ତି ଇଣ୍ଡିଆ ଚୀନ୍ ଏଗ୍ରି ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ ଓ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ରବିବାର ଦିନ ଟେଲିଫୋନ୍ ଯୋଗେ ସୀମା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟଙ୍କ ମଧ୍ୟରେ ଖୋଲାଖୋଲି ତଥା ପୁଙ୍ଗାନୁପୁଙ୍ଗ କଥାବାର୍ତ୍ତା ହୋଇଛି ଭାରତ ଚୀନ୍ ସୀମା ଅଞ୍ଚଳର ପଶ୍ଚିମ ସେକ୍ଟର ଘଟଣା ଉପରେ ସେମାନେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି ପାଇଁ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ଉଭୟ ଦେଶର ନେତୃବୃନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସହମତି ଅନୁସାରେ କାର୍ଯ୍ୟ କରିବା ଉଭୟପକ୍ଷ ଏକମତ ହୋଇଛନ୍ତି ଦୁଇ ପକ୍ଷ ମଧ୍ୟରେ ମତପାର୍ଥକ୍ୟ ଯେପରି ବିବାଦର ରୂପ ନ ନିଏ ତାହା ନିଶ୍ଚିତ କରିବାକୁ ସେମାନେ ଏକମତ ହୋଇଛନ୍ତି ଏଥିପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ଯେତେ ଶୀଘ୍ର ସମ୍ଭବ ସୈନ୍ୟ ଅପସାରଣ ଓ ସୀମାରେ ଉତ୍ତେଜନା ହ୍ରାସ ଅତ୍ୟନ୍ତ ଅପରିହାର୍ଯ୍ୟ ଏହାଦ୍ୱାରା ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରି ଆସିବ ବୋଲି ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି ଏ କ୍ଷେତ୍ରରେ ବର୍ତ୍ତମାନ ଚାଲିଥିବା ସୈନ୍ୟ ଅପସାରଣକୁ ତ୍ୱରାନ୍ୱିତ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି ତା ଛଡ଼ା ଭାରତ ଚୀନ୍ ସୀମା ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଉତ୍ତେଜନା ହ୍ରାସକୁ ନିଶ୍ଚିତ କରାଯିବା ପାଇଁ ଉଭୟ ପକ୍ଷ ପ୍ରକୂତ ନିୟନ୍ତ୍ରଣ ରେଖାକୁ କଡ଼ାକଡ଼ି ଭାବେ ସମ୍ମାନ ପ୍ରଦର୍ଶନ କରିବାକୁ ସେମାନେ ଦୋହରାଇବା ସହ ସ୍ଥିତାବସ୍ଥା ଉପରେ କୌଣସି ଏକତରଫା ପଦକ୍ଷେପ ନ ନେବା ଓ ଭବିଷ୍ୟତରେ ଏଭଳି କୌଣସି ଘଟଣା ନ ଘଟିବା ପାଇଁ ସଜାଗ ରହିବାକୁ ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି ଉଭୟ ଦେଶର ସାମରିକ ଓ କୂଟନୈତିକ ଅଫିସରମାନଙ୍କ ମଧ୍ୟରେ ଆଲୋଚନା କାରି ରହିବା ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟ ଏକମତ ହୋଇଛନ୍ତି ଭାରତ ଚୀନ୍ ସୀମାରେ ବାର୍ତ୍ତାଳାପ ଓ ସମନ୍ଧୟ ଜରିଆରେ କାର୍ଯ୍ୟ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦୃୟ ଶାନ୍ତି ଓ ସ୍ଥିରତା ପାଇଁ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଜାରି ରଖିବାକୁ ସହମତିରେ ଉପନିତ ହୋଇଛନ୍ତି ଏହି କଥାବାର୍ତ୍ତା ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପକ୍ଷିୟ ରାଜିନାମା ଭିତ୍ତିରେ ହେବ

ଆମେରିକାର ଜନ୍ ହପ୍କିନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ସର୍ବାଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଆମେରିକାରେ ରହିଛନ୍ତି

ତାହାପରକୁ ବ୍ରାଜିଲ୍ର ସ୍ଥାନ ରହିଛି